ଇଣ୍ଡୋ ଚୀନ୍ ଟକ୍ ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଆଜି ପୂର୍ବ ଲଦାଖର ଚୁଶୁଲ୍ ସୀମାନ୍ତ ଘାଟିଠାରେ ଆରମ୍ଭ ହୋଇଛି ଭାରତୀୟ ସେନାବାହିନୀ ଓ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି ମଧ୍ୟରେ ଗତ ଜୁନ୍ ମାସରୁ ଏ ମଧ୍ୟରେ ଏହା ହେଉଛି ଚତ୍ରର୍ଥ ପର୍ଯ୍ୟାୟ କଥାବାର୍ତ୍ତା

ସେନାବାହିନୀ ସୂତ୍ରରୁ କୁହାଯାଇଛି ପ୍ରକୃତ ନିୟନ୍ତ୍ରଣରେଖାଠାରେ ଦ୍ୱିତୀୟ ପର୍ଯ୍ୟାୟ ସୈନ୍ୟ ଅପସାରଣ କଥାବାର୍ତ୍ତାର ମୁଖ୍ୟ ପ୍ରସଙ୍ଗ ରହିଛି

ଚୀନ୍ ପକ୍ଷରୁ ଦକ୍ଷିଣ ଜିଞ୍ଜିଆଙ୍ଗ ସାମରିକ ପ୍ରଦେଶ କମାଣ୍ଡର ମେଜର ଜେନେରାଲ୍ ଲିଓ ଲିନ୍ କଥାବାର୍ଭାର ନେତୃତ୍ୱ ନେଇଥିବା ବେଳେ ଭାରତୀୟ ଦଳର ନେତୃତ୍ୱ ଫାୟାର ଆଣ୍ଡ୍ ଫ୍ୟୁରି ବାହିନୀ କିଓସି ଲେପୁନାଣ୍ଟ ଜେନେରାଲ୍ ଫରିନ୍ଦର ସିଂ ନେଉଛନ୍ତି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷସ୍ଥାନରେ ଥିବାବେଳେ ତାହାପରକୁ ତାମିଲନାଡ଼ୁ ଓ ଦିଲ୍ଲୀ ରହିଛି

ସବୁଠୁ କମ୍ ଆରୋଗ୍ୟ ହାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମେଘାଳୟ ପ୍ରଥମ ସ୍ଥାନରେ ରହିଥିବା ବେଳେ ତାହା ପରକୁ ଅରୁଣାଚଳ ପ୍ରଦେଶ ଓ କର୍ଣ୍ଣାଟକ ରହିଛି

ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମ୍ରନା ପରୀକ୍ଷଣ

ପଞ୍ଚଦଶ ଅର୍ଥ କମିଶନ ସହ ଏକ ବୈଠକ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ଉହ୍ଚାପନ କରିଥିଲେ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟସେବା ବାବଦୀୟ ଖର୍ଚ୍ଚ ମୋଟ୍ ସ୍ୱାସ୍ଥ୍ୟସେବା ଖର୍ଚ୍ଚର ପ୍ରାୟ ଦୁଇତୃତୀୟାଂଶ ରହିବ

ସ୍ୱାସ୍ଥ୍ୟମନ୍ତ୍ରୀ ସର୍ବସାଧାରଣ ସ୍ୱାସ୍ଥ୍ୟକ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଅଧିକ ତଦାରଖ ଓ ସର୍ବସାଧାରଣ ସ୍ୱାସ୍ଥ୍ୟ କ୍ଷେତ୍ରର ସୁପରିଚାଳନା ଓ ଦେଶର ସ୍ପାସ୍ଥ୍ୟକ୍ଷେତ୍ରରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ତଥା ବିକାଶମ୍ଭଳକ ପଦକ୍ଷେପ ଆଦି ବିଷୟ ଅର୍ଥକମିଶନଙ୍କ ନିକଟରେ ଉପସ୍ଥାପନ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ଯୋଗ୍ରୁ ମନ୍ତ୍ରଣାଳୟ ଏହାର ଆବଶ୍ୟକ ଅର୍ଥ ପରିମାଣରେ ଏଭଳି ସଂଶୋଧନ ଆଶିଛି ରାଜ୍ୟଗୁଡ଼ିକ ପାଇଁ ଅଧିକ ସମ୍ପଳ ଯୋଗାଣ ଲାଗି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ଯାହାଫଳରେ ଜାତୀୟ ସ୍ୱାସ୍ଥ୍ୟନୀତିରେ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରାଯାଇ ପାରିବ

ଶ୍ରୀ ଗଡ଼କରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିଭି ପ୍ରସ୍ତର ସ୍ଥାପନ କରିଛନ୍ତି ଏହି ଅବସରରେ ସେଠାରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଓ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା ଉପସ୍ଥିତ ଥିଲେ

ଏହି ଜାତୀୟ ରାଜପଥ ପଞ୍ଜାବ ହରିଆଣା ସୀମାକୁ ଜିନ୍ ସହ ସଂଯୋଗ କରୁଛି

ଏହି ରାଜପଥଗୁଡ଼ିକରୁ ହରିଆଣା ପଞ୍ଜାବ ରାଜସ୍ଥାନ ଦିଲ୍ଲୀ ଓ ଉତ୍ତରପ୍ରଦେଶର ଜନସାଧାରଣ ବିଶେଷ ଉପକୃତ ହେବେ ଏହି ପ୍ରକଳ୍ପଗୁଡ଼ିକ ଯାତ୍ରା ସମୟ ଇନ୍ଧନ ଗସ୍ତ ଖର୍ଚ୍ଚ କମ୍ କରିବା ସହ ସଂପୃକ୍ତ ରାଜ୍ୟଗୁଡ଼ିକର ଅନୁନ୍ନତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ଧିତ କରିବ ଶାହା ରିଭ୍ୟୁ ମିଟିଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଗୁଜରାତର ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି ଶ୍ରୀ ଶାହା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଗାନ୍ଧୀନଗର ଓ ଅହଞ୍ଚନ୍ଦାବାଦର ସରକାରୀ ଅଫିସରମାନଙ୍କୁ ଦ୍ରୁତ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏହା ଦ୍ୱାରା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକାଯାଇ ପାରିବ ଆମ ଅହଞ୍ଚଳଦାବାଦ ସମ୍ଭାଦଦାତା ଜଣାଇଛନ୍ତି ଗାନ୍ଧୀନଗର ଓ ଅହନ୍ମଦାବାଦ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ତାଙ୍କ ନିର୍ବାଚନ ମଣ୍ଡଳୀରେ ଦ୍ରତ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା କାର୍ଯ୍ୟ ସମ୍ପନ୍ନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଯେଉଁ ଲୋକମାନେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିଛନ୍ତି ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉଛି କି ନାହିଁ ସେ ସଂକ୍ରାନ୍ତରେ ତଦାରଖ କରିବାକୁ ସେ ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କ୍ଷୁଦ୍ର କ୍ଷେନମେଣ୍ଟ ଜୋନ୍ଗୁଡ଼ିକରେ ଆସୁଥିବା ସୋସାଇଟି ଓ ଅଞ୍ଚଳଗୁଡ଼ିକର ଲୋକମାନଙ୍କର ଉପଯୁକ୍ତ ଯତ୍ନ ନିଆଯିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ପୌରସଂସ୍ଥା ଓ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସେ କହିଛନ୍ତି ଯେଉଁ ଲୋକମାନଙ୍କର ଶରୀରର ତାପମାତ୍ରା ବୃଦ୍ଧି ପାଉଥିବାର ଜଣାପଡ଼ିବ କିମ୍ବା ଯେଉଁମାନଙ୍କର ଶରୀରରେ ଅକ୍ସିଜେନ୍ ସ୍ତର କମ୍ ରହିଥିବାର ଜଣାପଡ଼ିବ ସେମାନଙ୍କୁ ତୁରନ୍ତର ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ